ଏଥିପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାରକାର୍ଯ୍ୟ ଶେଷ ହୋଇଛି

ଏହି ଚାରିଟି ଜିଲ୍ଲାରେ ବାମପନ୍ତୀ ଉଗ୍ରପନ୍ତୀମାନଙ୍ଙ୍ ଜଙ୍ଗଲ ମଧର୍ ବାହାରକୁ ନ ଆସିବା ଭଳି ସମସ୍ତ ମ୍ରଖ୍ୟ ରାସ୍ତାକୁ କଡ଼ାକଡ଼ି ଯାଞ୍ କରାଯାଇ ଗୁଇନ୍ଦା ସୂଚନା ବ୍ୟବସ୍ଚାକୁ ସୁଦୃତ୍ କରାଯାଇଛି ସେହିପରି ରାଜନୈତିକ ଦଳଗୁଡ଼ିକୁ ସେମାନଙ୍କର କାର୍ଯ୍ୟକଳାପକୁ ଆଗତୁରା ବିଏସ୍ଏଫ୍ କୁ ଜଶାଇବା ପାଇଁ ଶ୍ରୀ ସିଂହ ନିବେଦନ କରିଛନ୍ତି ଏହାଦ୍ବାରା ସେମାନଙ୍କୁ ସୁରକ୍ଷା ଯୋଗାଇବା କ୍ଷେତ୍ରରେ ସୁବିଧା ହେବ ବୋଲି ସେ ପ୍ରକାଶ କରିଛନ୍ତି

ଏଥିପାଇଁ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆର ହୋଇଛି

ଏହା ସହିତ ବୌଦ୍ଧ ଜିଲ୍ଲାର ଆକି ପର୍ଯ୍ୟନ୍ତ ଉନ୍ତି ହୋଇପାରିନଥିବା ସେ କହିଛନ୍ତି

ଏହି ସମାବେଶରେ କିଲ୍ଲୁ ସଭାପତି ସୌମିତ୍ରୀ ନାୟକ କକ୍ଷମାଳ ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ ବୌଦ୍ଧ ବିଧାନସଭା ପ୍ରାର୍ଥୀ ସୁଶାସ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

ଏହି ସମୟରେ ପୁଲିସ୍ ସହ ଚାଷୀମାନଙ୍କର ଧସ୍ତାଧସ୍ତି ହୋଇଥିଲା

ଏ ନେଇ ପୁଲିସ୍ ଓ ଚାଇଲ୍ଡ ଲାଇନ୍କୁ ଖବର ଦିଆଯାଇଛି

ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼ ବରଗଡ଼ ବୌଦ୍ଧ ସୋନପୁର ଅନୁଗୁଳ ଓ କଟକ